ଦେଶରେ ଉତ୍ତମ ବ୍ୟକ୍ତି ରହିଲେ ଆମେ ଏକ ଉତ୍ତମ ଦେଶ ଗଠନ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଯୁବ ସମାଜର ବୁଝାମଣା ନିଷ୍ପଭି ଓ ବିଶ୍ୱାସକୁ ଅଗ୍ରାଧିକାର ଦିଆଯାଇଛି ଦ୍ୱିତୀୟ ନ୍ୟାସନାଲ ୟୁଥ୍ ପାର୍ଲାମେଣ୍ଟ ଫେଷ୍ଟିଭାଲର ଉଦ୍ଯାପନୀ ସମାରୋହରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଦେଶଗଠନ ଦିଗରେ ଏକ ଅଗ୍ରୀମ ପଦକ୍ଷେପ ଓ ସରକାର ଏହା ମାଧ୍ୟମରେ ଏକ ବାତାବରଣ ସୃଷ୍ଟି କରୁଛନ୍ତି ଯାହା ଯୁବକମାନଙ୍କ ପାଇଁ ସ୍ୱଯୋଗମାନ ଆଣିଦେବ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମିଜୀ ସର୍ବଦା ଶାରିରୀକ ଓ ମାନସିକ ଶକ୍ତି ଉପରେ ଗୁରୁତ୍ୱ ଦେଇ ଆସ୍ରଥିଲେ ଓ ଲୌହର ମାଂସପେଶୀ ଏବଂ ଇସ୍କାତର ସ୍ୱାୟ ବିଷୟରେ କହ୍ତ୍ଥିଲେ ସେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଦ୍ୱାରା ଅନୁପ୍ରାଣୀତ ହୋଇ ସରକାର ଭାରତର ଯ୍ରବ ସମାଜର ମାନସିକ ଓ ଶାରିରୀକ ଫିଟ୍ନେସ୍ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀଭୃତ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ସମୟ ଆଗେଇ ଚାଲିଛି ଦେଶ ସ୍ୱାଧୀନ ହୋଇଛି କିନ୍ତ୍ର ଆଜି ବି ସ୍ୱାମୀକୀଙ୍କର ପ୍ରଭାବ ଆମେ ଉପଲବ୍ଧି କରିପାର୍ବଛେ ଆଧ୍ୟାମିକତା ରାଷ୍ଟ୍ରବାଦ ଓ ଦେଶଗଠନ ଉପରେ ସ୍ୱାମୀଜୀ ଯାହା କହିଛନ୍ତି ଓ ଲୋକମାନଙ୍କ ସେବା ଏବଂ ବିଶ୍ୱର ସେବା ସଂକ୍ରାନ୍ତରେ ତାଙ୍କର ଚିନ୍ତାଧାରା ଆକି ବି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଆମକ୍ ଆଉ ଏକ ଅମ୍ବଲ୍ୟ ସମ୍ପଦ ଦେଇଯାଇଛନ୍ତି ତାହା ହେଉଛି ମାନବିକତା ଓ ଅନୁଷ୍ଠାନର ଗଠନ ସେ କହିଛନ୍ତି ଦେଶର୍ ଜନସାଧାରଣ ସ୍ୱାମୀଜୀଙ୍କ ବାଣୀରେ ପ୍ରଭାବିତ ହୋଇ ଅନେକ ଅନ୍ଦ୍ରଷ୍ଠାନ ଗଢ଼ିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସବୁ ଅନୁଷ୍ଠାନ ଗୁଡ଼ିକରୁ ବାହାରୁଥିବା ବ୍ୟକ୍ତିମାନେ ସ୍ୱାମୀଜୀଙ୍କର ପଥ ଅନୁସରଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଓ ତାଙ୍କର କାର୍ଯ୍ୟ ଦେଶର ଲକ୍ଷଲକ୍ଷ ଯୁବାଙ୍କ ମଧ୍ୟରେ ଦେଶପ୍ରେମ କାଗ୍ରତ କରାଇବାରେ ମୁଖ୍ୟ ଭୂମିକା ନେଇଥିଲା ଶ୍ରୀ ମୋଦି କହିଛନ୍ତି ଦେଶର ଜଣେ ଯୁବକ ଯଦି ରାଜନୀତିରେ ପ୍ରବେଶ କରୁଥିଲେ ତେବେ ସେହି ଯୁବକ ନଷ୍ଟ ପଥରେ ଅଗ୍ରସର ହେଉଥିଲେ ବୋଲି ପୂର୍ବର୍ତ୍ର ଦେଶରେ ଏକ ବିଶ୍ୱାସ ରହିଥିଲା ସେ କହିଛନ୍ତି ସବୁ ବିଷୟର ପରିବର୍ତ୍ତନ ହୋଇପାରିବ କିନ୍ତୁ ରାଜନୀତିର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଦେଶର ଜନସାଧାରଣଙ୍କର ଏକ ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି କିନ୍ତ ସାଧ୍ର ଲୋକମାନେ ରାଜନୀତିରେ ପ୍ରବେଶ କରୁଛନ୍ତି ଆଜିର ରାଜନୀତିରେ ପ୍ରବେଶ କରିବା ପାଇଁ ସାଧୁତା ଓ ଉତ୍ତମ କାର୍ଯ୍ୟ ସମ୍ପାଦନା ଏକ ବାଧ୍ୟତାମଳକ ସର୍ତ୍ତ ହୋଇସାରିଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ କିରଣ ରିଜିକ୍ତୁ ଏହି ଅବସରରେ ଉଦ୍ବୋଧନ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତର କୋବିଡ୍ ଆରୋଗ୍ୟହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଛି

ପିଏମ୍ ସିଏମ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଆସନ୍ତା ଶନିବାର ଠାରୁ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରୁଛି ଗତକାଲି ସନ୍ଧ୍ୟାରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦୀ କୋବିଡ୍ ନାଇଣ୍ଟିନ୍ ପରିସ୍ଥିତିର ସମୀକ୍ଷା କରି ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ ସେ କହିଛନ୍ତି କୋବିସିଲ୍ ଓ କୋଭାକ୍ସିନ୍ ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ଓ ଜରୁରୀକାଳୀନ ବ୍ୟବହାର ପାଇଁ ଏଗୁଡ଼ିକୁ ଅନୁମତି ମିଳିସାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଟିଯାକ ପ୍ରତିଷେଧକ ଶସ୍ତାରେ ଉପଲହ୍ଧ ହେବ

ଶ୍ରୀ ମୋଦୀ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକ ସ୍ପାସ୍ଥ୍ୟକର୍ମୀ ଓ ସ୍ନାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପେଷାଦାରମାନଙ୍କୁ ଦିଆଯିବ ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଦିଆଯିବାକୁ ଥିବା ପ୍ରତିଷେଧକର ସମ୍ପର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ

ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା ଓ ସହଯୋଗ କୋବିଡ୍ର ମୁକାବିଲାରେ କେନ୍ଦ୍ରକୁ ଯଥେଷ୍ଟ ସହାୟତା କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ଅନ୍ୟାନ୍ୟ ଦେଶରେ ଯେତେ ମାତ୍ରାରେ କୋବିଡ୍ ସଂକ୍ରମଣ ବ୍ୟାପିଛି ଭାରତରେ ସେଭଳି ବ୍ୟାପି ନାହିଁ ସେ କହିଛନ୍ତି କୋବିଡ୍ ନାଇଣ୍ଟିନ୍ର ମୁକାବିଲା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରାଯିବା ଯୋଗୁଁ ଏହା ସମ୍ଭବ ହୋଇଛି ତାଛଡ଼ା ଠିକ୍ ସମୟରେ ନିଷ୍ପତ୍ତି ଗ୍ରହଣ ମଧ୍ୟ ଏ ଦିଗରେ ସାହାଯ୍ୟ କରିଛି ପ୍ରତିଷେଧକ କାର୍ଯ୍ୟକ୍ରମକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଯେପରି ନ ବ୍ୟାପିବ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏହି ଗୁଜବ ପ୍ରଚାର ପଛରେ କର୍ପୋରେଟ୍ ପ୍ରତିଯୋଗୀତା ଓ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଗୁଡ଼ିକର ହାତ ରହିଥିବାର ପ୍ରତୀୟମାନ ହେଉଛି ପକ୍ଷୀ ଜ୍ୱର ପରିସ୍ଥିତି ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଏଥିପାଇଁ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍ତି ଓ ଏହାକୁ ଯେତେଶୀଘ୍ର ସ୍ଥୟବ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ସେ କହିଛନ୍ତି ପକ୍ଷୀ ଜ୍ୱର ବ୍ୟାପିବାକୁ ରୋକିବାରେ ଜିଲ୍ଲାପାଳମାନେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ଯେଉଁ ରାଜ୍ୟଗୁଡ଼ିକରେ ପକ୍ଷୀ ଜ୍ୱର ବ୍ୟାପି ନାହିଁ ସେମାନେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିବେକାନନ୍ଦ ବାର୍ଥ ଆନିଭର୍ସରୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସ୍ୱାମୀ ବିବେକାନନ୍ଦ ସମଗ୍ରମାନବଜାତି ଓ ବିଶେଷକରି ଯୁବ ସମାଜ ପ୍ରତି ପ୍ରେରଣାର ଉହ ଥିଲେ ଓ ଭାରତର ଆଧ୍ୟାମ୍ିକ ଐତିହ୍ୟକୁ ପୁନଃ ଜାଗ୍ରତ କରାଇ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ବାଣୀଗୁଡ଼ିକ ଆମକୁ ସର୍ବଦା ଅନୁପ୍ରାଣିତ କରିଚାଲିଥିବ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି ସ୍ୱାମୀଜୀ ଅଭ୍ତପୂର୍ବ ବୁଦ୍ଧିମତାର ଅଧିକାରୀ ଥିଲେ ଓ ଜଣେ ବିଶିଷ୍ଟ ବକ୍ତା ଏବଂ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ ସେ କହିଛନ୍ତି ସାର୍ବଜନୀନ ଭ୍ରାତୃଭାବର ସ୍ୱାମିଜୀଙ୍କର ବାଣୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସର୍ବଦା ପଥ ପ୍ରଦର୍ଶନ କରିଆସୁଛି ଶ୍ରୀ ନାଇଡୁ କହିଛନ୍ତି ସ୍ୱାମୀ ବିବେକାନନ୍ଦ ସମାଜର ମଙ୍ଗଳ ପାଇଁ ଉହର୍ଗୀକୃତ କାର୍ଯ୍ୟ କରିଥିଲେ ଓ ତାଙ୍କର ବାଣୀଗୁଡ଼ିକ ସମସ୍ତଙ୍କୁ ଦିଗ୍ଦର୍ଶନ ଦେଇଆସୁଛି ଶ୍ରୀ ନାଇଡୁ କହିଛନ୍ତି ହିନ୍ଦୁ ଧର୍ମ ଭାରତ ଓ ଏହାର ସମୃଦ୍ଧ ସଂସ୍କୃତି ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କର ଭୂମିକା ପାଇଁ ସ୍ୱାମୀ ବିବେକାନନ୍ଦ ଚିର ସ୍କରଣୀୟ ହୋଇ ରହିବେ ଜାତୀୟ ଯୁବଦିବସ ଅବସରରେ ସ୍ୱାମୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହେବାକୁ ଯୁବସମାଜକୁ ଆହ୍ୱାନ ଦେଇ ଏକ ନବଭାରତର ଗଠନ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱାମୀ ବିବେକାନନ୍ଦ ତାଙ୍କର କାର୍ଯ୍ୟ ଓ ଚିନ୍ତାଧାରା ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ସର୍ବୋକୃଷ୍ଟ ଦୃଷ୍ଟାନ୍ତ ଦେଇଯାଇଛନ୍ତି ଭାସ୍କିନ୍ ମୁଭ୍ମେଣ୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ କହିଛନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଆଜିଠାରୁ ଆଉ ଏକ ମିଶନ ଆରମ୍ଭ କରୁଛି ସେ କହିଛନ୍ତି କୋବିଡ୍ ପ୍ରତିଷେଧକର ପରିବହନ ସ୍ୱାଇସ୍ ଜେଟ୍ ଓ ଗୋ ଏୟାର ବିମାନରେ ପୁଣେରୁ ଦିଲ୍ଲୀ ଓ ଚେନ୍ନାଇକୁ ଆରମ୍ଭ କରାଯାଇଛି

ଶୀପଦ ନାଏକ କେନ୍ଦ୍ରୀମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଗୋଆ ମେଡ଼ିକାଲ କଲେଜ ହସ୍କିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ଗତ ସଂଧ୍ୟାରେ କର୍ଷ୍ଣାଟକରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଶ୍ରୀ ନାଏକ କେନ୍ଦ୍ର ମନ୍ତ୍ରିମଶ୍ଚଳରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ତାଙ୍କର ପତ୍ନୀ ବିଜୟା ଓ ସହାୟକ ଦୀପକ ଙ୍କର ପରଲୋକ ଘଟିଛି କର୍ଷ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅକ୍ଟୋଲା ତାଲୁକ ସ୍ଥିତ ହୋସାକଣ୍ଢି ଗ୍ରାମଠାରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ସାମ୍ବାଦିକମାନଙ୍କୁ କହିଛନ୍ତି ଶ୍ରୀ ନାଏକଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯିବା ବିଷୟରେ ଡାକ୍ତରମାନେ କହୁଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଶ୍ରୀପଦ୍ ନାଏକଙ୍କର ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ କର୍ଷ୍ଣାଟକ ମ୍ରଖ୍ୟମନ୍ତ୍ରୀ ବିଏସ୍ ୟେଦିୟରାପ୍ସା ଶ୍ରୀ ନାଏକଙ୍କ ପତ୍ନୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଓ ଶ୍ରୀ ନାଏକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଶ୍ରୀ ନାଏକଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଦୁର୍ଘଟଣାରେ ଶ୍ରୀ ନାଏକ ଗୁରତର ଭାବେ ଆହତ ହୋଇଛନ୍ତି